ଏହା ଦ୍ୱାରା ରାଜ୍ୟର ଅର୍ଥନୀତିରେ ଅଭିବୃଦ୍ଧି ହୋଇପାରିବ ବୋଲି ସେ କହିଛନ୍ତି

ସଦସ୍ୟମାନେ କିଭଳି ବସିବେ ଏବଂ ସରକାରୀ ମାର୍ଗଦର୍ଶିକା ଅନୁସରଣ ହେବ ସେ ନେଇ ଗୁରୁତ୍ ଦିଆଯାଇଛି ଏହା ସହ ସଦସ୍ୟଙ୍କ କୋଭିଡ୍ ପରୀକ୍ଷା ସହ ସାମାଜିକ ଦୂରତା ରଖିବା ଲାଗି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି